ରାଜ୍ୟ କରୋନା ମାନଚିତ୍ରରେ ନ୍ଆକରି ଯୋଡ଼ି ହେଲା ସୁବର୍ଣ୍ପୁର

ଏହା ବହୁତ କିଛି ଶିକ୍ଷା ଦେଇଛି

ମୁଖ୍ୟମଦ୍ଦୀ କରୋନା ମୁକାବିଲାରେ ପୁଲିସ୍ ଓ ସରପଞ୍ଚମାନଙ୍କର ଭ୍ରମିକାକୁ ପ୍ରଶଂସା କରିଛନ୍ତି

ତେବେ କଣ୍ଣେନ୍ମେଣ୍ କୋନ୍ ପ୍ରତ୍ୟାହାରକ ନେଇ ରାଉରକେଲାରେ ପୁଲିସ୍ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି

ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞାୟତର କଳାଝାରୀ ଗାଁକୁ ସରପଞ୍ଙକ କକ୍କେନ୍ମେଙ୍କ ଘୋଷଣା ନେଇ ଆଜି ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି

କରାଯାଉଥିବା ଜିଲ୍ଲାପାଳ କହିଛନ୍ତି

ଏମିତି ପରିସ୍ଥିତିରେ ସାଧାରଣ ଲୋକେ ଅସାଧାରଣ ପରିସ୍ଥିତିରେ ଆଗକ ବଢ଼ିବାର ପ୍ରୟାସ କର୍ରଛନ୍ତି

ରାସ୍ତାକଡ଼ର ଏହି ପରିବା ପସରାର ଚାରିପଟେ ଘେରା ଯାଇଛି ତାର ବାଡ଼

ସାମାଜିକ ଦିରତାରେ ଠିଆହୋଇ ପରିବା କିଣନ୍ତି